ଲକଡାଉନ୍ ପରିପ୍ରେକ୍ଷୀରେ ସେ ପଞ୍ଚାୟତର ପ୍ରତିନିଧିମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବେ

କୋଭିଡ୍ ନାଇଣ୍ଟିନ୍ ଗଭ୍ ସରକାର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ହାର ଗତ ଏକ ମାସ ମଧ୍ୟରେ ହାରାହାରି କମ୍ ରହିଛି ଓ ଏଥିରେ ବିଶେଷ ବୃଦ୍ଧି ଘଟିନାହିଁ ସରକାର କହିଛନ୍ତି କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ରଣକୌଶଳ ସଂକ୍ରମଶକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ସୀମିତ ରଖିବାରେ ସଫଳ ହୋଇଛି କ୍ଷମତାପନ୍ଦ ମନ୍ତ୍ରୀସ୍ତରୀୟ ଗୋଷୀର ଅଧ୍ୟକ୍ଷ ଏହା ଜଣାଇଛନ୍ତି ଏହି ଗୋଷୀ କୋଭିଡ୍ ହସ୍କିଟାଲ୍ଗୁଡ଼ିକର ସଂଖ୍ୟା ଲୋକମାନଙ୍କୁ ପୃଥକ ରଖିବା ଓ ପୂଥକୀକରଣ କେନ୍ଦ୍ରଗୁଡ଼ିକର ସ୍ଥାପନ ରୋଗ ପର୍ଯ୍ୟବେକ୍ଷଣ ଭୂତାଶୁ ପରୀକ୍ଷା ଓ କ୍ରିଟିକାଲ୍ କେୟାର୍ ତାଲିମ କ୍ଷେତ୍ରରେ ସମନ୍ୱୟ ରକ୍ଷା କର୍ତ୍ଥନ୍ତି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କ୍ଷମତାପନ୍ନ ଗୋଷୀର ଚେୟାରମ୍ୟାନ୍ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା କରୋନା ଭୂତାଣୁ ସଂକ୍ରମଣକୁ କମ୍ କରିବା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଭୂତାଣୁ ଦ୍ୱିଗୁଣିତ ହାରରେ ସଂକ୍ରମିତ ହେବାରୁ ଏହାକୁ ରୋକିବାରେ ଫଳପ୍ରଦ ହୋଇଛି

ସେ କହିଛନ୍ତି ଏହା ଯଥେଷ୍ଟ ନୁହେଁ ଓ ଆହୁରି ଅଧିକ ମାତ୍ରାରେ ନମୁନା ପରୀକ୍ଷା କରାଯିବାକୁ ପ୍ରଚେଷ୍ଟା ଚାଲିଛି ଚେୟାରମ୍ୟାନ୍ କହିଛନ୍ତି କରୋନା ଭୂତାଣୁ ହସ୍କିଟାଲ୍ଗୁଡ଼ିକର ସଂଖ୍ୟା ଗତ ଏକ ମାସ ମଧ୍ୟରେ ସାଡ଼େ ତିନି ଗୁଣା ବୃଦ୍ଧି ପାଇଛି

ସେ କହିଛନ୍ତି ସରକାର ନମୁନା ପରୀକ୍ଷା ସଂକ୍ରମିତ ଲୋକମାନଙ୍କ ଆରୋଗ୍ୟ ଓ ମୃତ୍ୟୁହାର କମ କରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି

ଗତକାଲି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

ଏହି ଅବସରରେ ଗୃହମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଲକଡାଉନ ସମୟରେ ସରକାର କେତେକ ପ୍ରସଙ୍ଗରେ କୋହଳ କରିବା ନେଇ ନିଷ୍ପଭି ନେଇଛନ୍ତି ଏହି ନିଷ୍ପଭି ଅନୁଯାୟୀ ସହରାଞ୍ଚଳରେ ଥିବା ଖାଦ୍ୟପ୍ରକ୍ରିୟାକରଣ ୟୁନିଟ୍ ପ୍ରିପେଡ୍ ମୋବାଇଲ୍ ରିଚାର୍ଚ୍ଚ ଦୋକାନ ଏବଂ ବରିଷ୍ଠ ନାଗରିକମାନଙ୍କୁ ଗୃହମଧ୍ୟରେ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କୁ ଏହି ରିହାତି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିସାରିଛନ୍ତି ସେ କହିଛନ୍ତି ସଡ଼କ ନିର୍ମାଣ ଇଟା ଓ ସିମେଣ୍ଟ କାରଖାନା ଏବଂ ହଟ୍ସଟ୍ ଅଞ୍ଚଳଭାବେ ଚିହ୍ନଟ ହୋଇନଥିବା ସ୍ଥାନଗୁଡ଼ିକରେ ମଧ୍ୟ ରାଜ୍ୟସରକାରମାନଙ୍କ ପକ୍ଷରୁ କିଛି କିଛି ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ସୁବିଧା ଯୋଗାଇ ଦିଆଯାଉଛି

ସେହିଭଳି ଦେଶବ୍ୟାପୀ ଥିବା ପରୀକ୍ଷାଗାରଗୁଡ଼ିକୁ ସମୟାନୁସାରେ ଆବଶ୍ୟକ ସାମଗ୍ରୀ ଯୋଗାଇବା ସୁନିଷ୍ଟିତ କରିବା ଦିଗରେ କେନ୍ଦ୍ର ସରକାର ରାକ୍ୟଗୁଡ଼ିକ ସହିତ ମିଶି କାମ କରୁଛନ୍ତି ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ କହିଛନ୍ତି କୋଭିଡ୍ ନାଇଷ୍ଟିନ ସଂକ୍ରମିତ ବ୍ୟକ୍ତିମାନେ ଅନେକଗୁଡ଼ିଏ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ଏହି ସଂକ୍ରମଣରୁ ସୁସ୍ଥ ହୋଇ ଫେରୁଥିବା ରୋଗୀମାନେ ଆମର ବିଜୟର ପ୍ରତୀକ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆମକୁ ଲକ୍ଷ୍ୟ ପରିପୂରଣ କରିବା ପାଇଁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଏ ନେଇ ଅଧିକ ଅଗ୍ରାଧିକାର ଦେବା ପାଇଁ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ତେବେ ଏହାଦ୍ୱାରା ଯେପରି ସାଧାରଣ ଖାଉଟିଙ୍କ ସ୍ୱାର୍ଥ ପ୍ରଭାବିତ ନ ହେବ ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ବିହାରର ସୁପଲ୍ଠାରେ ରାସ୍ତା ଦୁର୍ଘଟଣାରେ ଗ୍ୟାସ୍ ବିତରଣ କରୁଥିବା ଜନୈକ ବ୍ୟକ୍ତିଙ୍କ ମୃତ୍ୟୁରେ ଶ୍ରୀ ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରକାଶ ଜାବଡେକର କୋଭିଡ ୱାରିୟର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜବଡେକର କହିଛନ୍ତି ଯେ ଦେଶରେ କୋଭିଡ୍ ନାଇଷ୍ଟିନ୍କୁ ମୁକାବିଲା କରିବାରେ ସ୍ୱାସ୍ଥ୍ୟକର୍ମୀ ପୁଲିସ୍ ଏବଂ ସଫେଇ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀରେ ଏ ନେଇ ଶ୍ରୀ ଜାବଡେକର ଏହି କରୋନା ଯୋଦ୍ଧାମାନଙ୍କର କାର୍ଯ୍ୟର ପ୍ରଶଂସା କରିବା ସହିତ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି

ଏହି ଯୁଦ୍ଧରେ ଭାରତ କରୋନା ମହାମାରୀକୁ ନିଶ୍ଚିତ ଭାବେ ପ୍ରତିହତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ସମୟ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଯେଭଳି ନିଜ ନିଜର ଆବଶ୍ୟକ ଖାଦ୍ୟଶସ୍ୟ ପହଞ୍ଚାଯାଇ ପାରିବ ଏବଂ ସାଧାରଣ ବଣ୍ଟନ ପ୍ରକ୍ୟାକ୍ ସୁନିଶ୍ଚିତ କରାଯାଇ ପାରିବ ଏହି ଲକ୍ଷ୍ୟରେ ଏଫ୍ସିଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି

ଏହି ପ୍ୟାକେଜର ଅଂଶସ୍ପର୍ପ ସରକାର ଗରିବ ବରିଷ୍ଣ ନାଗରିକ ମହିଳା ଓ ଚାଷୀମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଥିଲେ